ହସ୍ପିଟାଲରେ କେବଳ ଜରୁରୀକାଳୀନ ବିଭାଗ ଖୋଲା ରହିବ ତଥା ରେଫେରାଲ ରୋଗୀଙ୍କୁ ଅନୁମତି ମିଳିବ ଆସନ୍ତା ରବିବାର ପର୍ଯ୍ୟନ୍ତ ଏହା ବନ୍ଦ ରହିବ

ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିହା କ୍ଷେତ୍ରରେ ପ୍ଲାକମା ଥେରାପି ଏକ ବଳିଷ ପଦକ୍ଷେପ ବୋଲି କୁହାଯାଉଛି

ଚଳିତବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି